ଇଭିଏମ୍ ଓ ଭିଭିପିଏଟି ବ୍ୟବସ୍ଥା ବଳବତ୍ତର ରହିବ

ଇସି କନ୍ଫରେନୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋଡା ସ୍ୱଷ୍ଟଭାବେ କହିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ସବୁ ଭାଗିଦାରୀମାନଙ୍କଠାରୁ ମତାମତ ଗ୍ରହଣ କରିବା ପାଇଁ ଖୋଲା ମନୋଭାବ ରଖିଛି କିନ୍ତୁ ପେପର ବାଲାଟ ବ୍ୟବସ୍ଥାକୁ ପୁନର୍ବାର କାର୍ଯ୍ୟକାରୀ କରାଯିବ ନାହିଁ ଏବଂ ଇଭିଏମ୍ ଓ ଭିଭିପିଏଟି ବ୍ୟବସ୍ଥା ଭୋଟ୍ଦାନ ପ୍ରକ୍ରିୟାରେ ଜାରି ରହିବ ସମ୍ପ୍ରତି ଇଭିଏମ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅତ୍ୟନ୍ତ ଦୂର୍ଭାଗ୍ୟଜନକ ବୋଲି ସେ ବର୍ଣ୍ଣନା କରିଛନ୍ତି ନୂଆଦିଲ୍ଲୀରେ ଆୟୋଜିତ ନିର୍ବାଚନକୁ ସମାବେଶୀ ଓ ସୁବିଧାଜନକ କରିବା ଉପରେ ଏକ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଅରୋଡା ଏହା କହିଛନ୍ତି ଆସନ୍ତା କାଲି ନବମ ଜାତୀୟ ଭୋଟ୍ଦାତା ଦିବସ ପାଳନ ଅବସରରେ ଏହି ସମ୍ମିଳନୀକୁ ନିର୍ବାଚନ ଆୟୋଗ ପକ୍ଷରୁ ଆୟୋଜନ କରାଯାଇଛି ଏହି ସମ୍ମିଳନୀରେ ବାଂଲାଦେଶ ଭୁଟାନ୍ କାଜାଖ୍ସ୍ଥାନ ମାଳଦ୍ୱୀପ ରୁଷିଆ ଓ ଶ୍ରୀଲଙ୍କା ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷଙ୍କ ପ୍ରତିନିଧିମାନେ ଯୋଗ ଦେଇଛନ୍ତି ଭୁଟାନର ନିର୍ବାଚନ କମିଶନ ସହ ନିର୍ବାଚନ ପରିଚାଳନା କ୍ଷେତ୍ରରେ ସହଯୋଗ ସଂକ୍ରାନ୍ତ ବୁଝାମଣାପତ୍ରକୁ ପୁନଃ କାର୍ଯ୍ୟକାରୀ କରିବା ଲାଗି ରାଜିନାମା ସ୍ୱାକ୍ଷରିତ ହୋଇଛି

ସିବିଆଇର ଜଣେ ଅଧିକାରୀ କହିଛନ୍ତି ମହାରାଷ୍ଟ୍ରର ଔରଙ୍ଗାବାଦ ଓ ମୁମ୍ୟଇସ୍ଥିତ ଭିଡ଼ିଓକନ ମୁଖ୍ୟାଳୟ ଗୁଡ଼ିକରେ ଆକ୍ଟି ସକାଳୁ ଖନତଲାସୀ ଚାଲିଛି

ପ୍ରାଥମିକ ତଦନ୍ତ ପରେ ଏହି ମାମଲାରେ ସଂଶ୍ରିଷ୍ଟ ଶୀ ଧ୍ରତ୍କ ସମେତ ଅନ୍ୟମାନଙ୍କ ବିରୁଦ୍ଧରେ ବିଧୂବଦ୍ଧ ତଦନ୍ତକାର୍ଯ୍ୟ ଆରମ୍ଭ ହୋଇଛି ଏସ୍ସି ସିବିଆଇ ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର ସରକାରଙ୍କ ନିଷ୍ପଭି ବିରୁଦ୍ଧରେ ଆଗତ ଆବେଦନର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏକେ ସିକ୍ରି ଓହରି ଯାଇଛନ୍ତି ଆସନ୍ତାକାଲି ଏହି ମାମଲାର ଅନ୍ୟଏକ ଖଶ୍ତପୀଠ ଦ୍ୱାରା ଶୁଣାଣି ପାଇଁ ଶ୍ରୀ ସିକ୍ରିଙ୍କ ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ବାହାର କରିବା ଉଚ୍ଚକ୍ଷମତାପନ୍ନ କମିଟିରେ ଜଷ୍ଟିସ ସିକ୍ରି ସଦସ୍ୟ ଥିଲେ ଉଚ୍ଚକ୍ଷମତାପନ୍ନ ଚୟନ କମିଟିରେ ସଦସ୍ୟ ଥିବା ଦର୍ଶାଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ମଧ୍ୟ ଗତଥରର ଶୁଣାଶିରୁ ଓହରି ଯାଇଥିଲେ ପିଏମ ବିଜେପି ୱାର୍କର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ଲୋକମାନଙ୍କୁ ସୁହାଇଲା ଭଳି ବ୍ୟବସ୍ଥା ପ୍ରବର୍ତ୍ତନ କରିବା ତାଙ୍କ ସରକାରଙ୍କ ମୁଖ୍ୟ କାର୍ଯ୍ୟ ବାରାମତୀ ଗଡଚିରୋଲି ହିଙ୍ଗୋଲି ନାନ୍ଦେଡ ନନ୍ଦୁରବାର ସଂସଦୀୟ ନିର୍ବାଚନମଣ୍ଡଳୀ ଗୁଡ଼ିକର ବିଜେପି ବୃଥ୍ୟରୀୟ କର୍ମୀମାନଙ୍କୁ ଗତକାଲି ସଂଧ୍ୟାରେ ଭିଡ଼ିଓ କନ୍ଫରେସିଂ ମାଧ୍ୟମରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ବ୍ୟବସ୍ଥା ଓ ପ୍ରକ୍ରିୟାରେ ଲୋକମାନଙ୍କୁ ପ୍ରାଥମିକତା ଦିଆଯିବାର ଆବଶ୍ୟକତା ରହିଛି ଏବଂ ନାଗରିକମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ଅତ୍ୟାଧୁନିକ କାରିଗରୀ ବିଦ୍ୟାକୁ ଫଳପ୍ରଦ ଭାବେ ଉପଯୋଗ କରିବା ନିହାତି ଜରୁରୀ ସେ କହିଛନ୍ତି ସାଧାରଣଲୋକମାନଙ୍କ ସ୍ୱାର୍ଥ ରକ୍ଷା ଲାଗି ଏବଂ ସେମାନଙ୍କର ଜୀବନକୁ ସହଜ କରିବା ପାଇଁ ତାଙ୍କ ସରକାର ଅନେକ ପଦକ୍ଷେପ ନେଇଛନ୍ତି କଂଗ୍ରେସ ପ୍ରତି ପରୋକ୍ଷରେ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବ୍ୟକ୍ତିବିଶେଷ କୌଣସି ପରିବାରର ଇଚ୍ଛା ପୂରଣ ପାଇଁ ନିଷ୍ପଉି ନେଲାଭଳି ପାର୍ଟି ବିଜେପି ନୁହେଁ ବିଜେପି ଏମିତି ଏକ ପାର୍ଟି ଯାହା କର୍ମୀମାନଙ୍କ ଇଚ୍ଛା ଏବଂ ଗଣତାନ୍ତିକ ପରମ୍ପରା ଭିତ୍ତିକ ନିଷ୍ପଭି ଗ୍ରହଣ କରିଥାଏ ଗାଲ ଚାଇଡ୍ ଡେ କେନ୍ଦ୍ର ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ମେନେକା ଗାନ୍ଧୀ କହିଛନ୍ତି ଶିଶୁକନ୍ୟାର ସଶକ୍ତିକରଣ ପାଇଁ ତାଙ୍କ ସରକାର ଅନେକ ପଦକ୍ଷେପ ନେଇଛନ୍ତି ସେ କହିଛନ୍ତି ବେଟି ବଚାଓ ବେଟି ପଢ଼ାଓ ଯୋଜନା କାର୍ଯ୍ୟକାରୀ ହେବାପରେ ଶିଶୁକନ୍ୟାକୁ କ୍ଷମତାପନ୍ନ କରିବା କ୍ଷେତ୍ରରେ ଏକ ବଡ଼ଧରଣର ସାମାଜିକ ପରିବର୍ତ୍ତନ ହାସଲ ହୋଇଛି ନୂଆଦିଲ୍ଲୀରେ ବେଟି ବଚାଓ ବେଟି ପଢ଼ାଓ ବର୍ଷପୂରାଣି ଉହବରେ ଉଦ୍ବୋଧନ ଦେବାବେଳେ ଶ୍ରୀମତୀ ଗାନ୍ଧୀ ଏହା କହିଛନ୍ତି ସେ କହିଛନ୍ତି ଏନ୍ଡିଏ ସରକାରଙ୍କର ବିଭିନ୍ନ ପଦକ୍ଷେପ ଯୋଗୁଁ ହରିୟାନା ଓ ପଞ୍ଜାବ ସମେତ ଦେଶର ବିଭିନ୍ନ ରାଜ୍ୟରେ ଶିଶୁକନ୍ୟା ଅନୁପାତ ବୃଦ୍ଧି ପାଇଛି

ସଂସ୍ଥା ପକ୍ଷରୁ କୁହାଯାଇଛି ଗତକାଲି ଉତ୍ତରପ୍ରଦେଶର ଗୋଣ୍ଡା ରାଜସ୍ଥାନର ସିକର ଓ ଜୟପୁର ଦିଲ୍ଲୀ ଗୁଜରାତର ସୁରତ ଓ ବଲ୍ସାଦ୍ ଏବଂ କେରଳର କାଶରଗଡ଼ରେ ଏହି ଚଢ଼ଉ କରାଯାଇଥିଲା

ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ଚାରିଜଣଙ୍କୁ ଗିରଫ କରାଯାଇଛି ଏ ସଂକ୍ରାନ୍ତୀୟ ବଡଧରଣର ଷଢ଼ଯନ୍ତ୍ରକୁ ପଣ୍ଡ କରିବା ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ତଦନ୍ତ ଜାରି ରହିଛି ପାକିସ୍ତାନର ଜମାତ୍ ଉଦ୍ ଦୱା ସଂସ୍ଥାର ପ୍ରୋସାହନରେ ଫଲା ଇ ଇନ୍ସାନିୟତ୍ ସଂସ୍ଥା ଗଠିତ ହୋଇଛି ଏହି ଆତଙ୍କବାଦୀ ସଂଗଠନ ଲସ୍କରେ ଇ ତୋଇବାର ମୁଖ୍ୟ ପ୍ରୋହାହକ ବୋଲି ଜଣାପଡ଼ି ଛି

ବର୍ତ୍ତମାନର ଅନୁସୁଚିତ କାତି କନକାତି ପଛୁଆବର୍ଗ ଓ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ସଂରକ୍ଷଣ ପୂର୍ବଭଳି ବଳବତ୍ତର ରହିବ ଇସ୍ରୋ ଲଞ୍ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଉପଗ୍ରହ କଲାମ୍ ସାଟ୍ ଓ ଏକ ଚିତ୍ରଉତ୍ତୋଳନକାରୀ ଉପଗ୍ରହ ମାଇକ୍ରୋସାଟ୍ ଆର୍କୁ ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ୍ ମହାକାଶ କେନ୍ଦ୍ରରୁ ଆଜି ପ୍ରେରଣ କରାଯିବ

କଲାମ୍ ସାଟ୍ର ମିଶନ ନିର୍ଦ୍ଦେଶକ ଡକୁର ଶ୍ରୀମତୀ କେସାନ୍ ଆକାଶବାଣୀକୁ କହିଛନ୍ତି ଯେ ଏହି ଉପଗ୍ରହଟି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଛି ଓ ଏହା ସବୁଠୁ ଛୋଟା ପ୍ରଥମଥର ପାଇଁ ଛାତ୍ରଛାତ୍ରୀମାନେ ଭାରତୀୟ ମହାକାଶ ଉପଗ୍ରହ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଇସ୍ରୋର ଅଧ୍ୟକ୍ଷ ଡକ୍ର କେଶିବନ୍ କହିଛନ୍ତି ମାଇକ୍ରୋସାଟ୍ ଆର୍ ଉପଗ୍ରହ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା ଡିଆର୍ଡିଓର ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିସ୍ଫାୟାର ଭାୟୋଲେସନ ଜାନ୍ମୁ କାଶ୍ମୀରରେ ପାକିସ୍ତାନୀ ସୈନ୍ୟମାନେ ଆକ୍ଷି ସକାଳେ ରାଜୌରୀ ଜିଲ୍ଲାର ସୁନ୍ଦରବନି ସେକ୍ଟରରେ ପୁନର୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି ପ୍ରତିରକ୍ଷା ସୈନ୍ୟମାନେ ସୁନ୍ଦରବନି ସେକୁରର ଭାରତୀୟ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ମୋଟାର ଆକ୍ରମଣ କରିଥିଲେ ନିୟନ୍ତ୍ରଣରେଖାରେ ପହରା ଦେଉଥିବା ଭାରତୀୟ କ୍ଷବାନମାନେ ପାଲଟା ଆକ୍ରମଣ କରିଥିଲେ ସର୍ବଶେଷ ଖବର ମିଳିବା ବେଳକୁ ଗୁଳି ବିନିମୟ ଜାରିଥିଲା ଗତକାଲି ମଧ୍ୟ ପାକିସ୍ତାନୀୟ ସୈନ୍ୟମାନେ ମେନ୍ଧା ସେକ୍ଟରର ସୋଗଲିସ୍ଥିତ ଭାରତୀୟ ଆଗୁଆଘାଟି ଓ ଆବାସିକ ଅଞ୍ଚଳ ଉପରେ ଆକ୍ରମଣ କରିଥିଲେ

ସେଠାକାର ସେନାବାହିନୀ କହିଛି ହାଶଦ ଶାବି ଅର୍ଦ୍ଧସାମରିକ ବାହିନୀର କମାଶମାଡ଼ରେ କଚକାଲି ଅଲ୍ ବାଘୋଜ ସ୍ଥିତି ଆଇଏସ୍ ଆଡ୍ରାରେ ସନ୍ତାସବାଦୀମାନେ ମୃତ୍ୟୁବରଣ କରିଛନ୍ତି ଦାଏଶ ଆଇଏସ୍ ସନ୍ତାସବାଦୀମାନେ ଇରାକ୍ ସୈନ୍ୟମାନଙ୍କ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାର ଗୁଇନ୍ଦା ରିପୋର୍ଟ ମିଳିବା ପରେ ସେହି ଆକ୍ରମଣ ହୋଇଥିଲା

ବେନେକୁଏଲା ବିରୋଧୀଦଳ ନେତା କୁଆନ ଗ୍ୱାଇଡୋଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ ବେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବେ ସ୍ୱୀକୃତି ପ୍ରଦାନ କରିବା ପରେ ପରେ ଏହି ଘୋଷଣା କରିଛନ୍ତି